ଶିକ୍ଷା କ୍ଷେତ୍ରରେ ଅଭିନବତା ଗବେଷଣା ଓ ଶିକ୍ଷାଲାଭ କରିବା ଉପରେ ଏବେ ଅଧିକରୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏକବିଂଶ ଶତାବ୍ଦୀ ହେଉଛି ଜ୍ଞାନର ଯୁଗ ଏବଂ ନୃତନ ଶିକ୍ଷାନୀତି ଏହା ଉପରେ ପର୍ଯ୍ୟବେସିତ ପ୍ରଧାନମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷାନୀତିରେ ଦେଶର ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆହୁରି ଅଧିକ ସଫଳ ଓ ସୁଦୁର ପ୍ରସାରୀ କରିବାର ବ୍ୟବସ୍ଥାମାନ ରହିଛି ସେ କହିଛନ୍ତି ଦେଶର ଶିକ୍ଷା ବ୍ୟବସ୍ଥାରେ ଅଭ୍ରୁତପୂର୍ବ ସଂସ୍କାର ଅଣାଯାଇଛି ଓ ଶିକ୍ଷା ବ୍ୟବସ୍ଥାର ସମ୍ପୂର୍ଣ୍ଣ ରୂପାନ୍ତରଣ ପାଇଁ ପ୍ରଚେଷ୍ଟା କରାଯାଇଛି ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ନୂଆ ଶିକ୍ଷା ନୀତିରେ ବିଭିନ୍ନ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ ବ୍ୟବସ୍ଥା କରାଯାଇଛି ଜଣେ ବିଦ୍ୟାର୍ଥୀ ଯେଉଁ ବିଷୟ ପଢ଼ିବାକୁ ଚାହୁଁଛନ୍ତି ତାହା ଉପଲହ୍ଧ ହୋଇପାରିବ ସ୍ମାର୍ଟ ଇଣ୍ଡିଆ ହାକାଥନ ନିଶଙ୍କ ଛାତ୍ରଛାତ୍ରୀମାନେ ଇଚ୍ଛା କରୁଥିବା ବିଭିନ୍ନ କ୍ଷେତ୍ରରେ ଯୋଦ୍ଧା ଭାବେ ଠିଆ ହେବା ପାଇଁ ସ୍କାର୍ଟଇଣ୍ଡିଆ ହକାଥନ ସେମାନଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି

ଜାତୀୟ ଶିକ୍ଷାନୀତିରେ ନୂତନ ଚିନ୍ତାଧାରା ଓ ଯାନ୍ତ୍ରିକ ବିଜ୍ଞାନର ବ୍ୟାପକ ବ୍ୟବହାର ପାଇଁ ଚେଷ୍ଟା କରାଯାଇଛି ବୋଲି ସେ କହିଛନ୍ତି ସ୍କାର୍ଟ ଇଣ୍ଡିଆ ହକାଥନରୁ ଯେଉଁ ନିଷ୍କର୍ଷ ବାହାରିବ ତାହାକୁ ତଳସ୍ତରରୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ନିଶଙ୍କ କହିଛନ୍ତି

ଏହି ନୀତି ଅନ୍ତର୍ଗତ ବହୁମୁଖୀ ପ୍ରବେଶ ଓ ପ୍ରସ୍ଥାନ ଯୋଜନା ଦେଶର ଯୁବପିଢ଼ୀ ପାଇଁ ଏକ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ବୋଲି ସେ କହିଛନ୍ତି ଶିକ୍ଷକ ସମୁଦାୟର ଏ ଦିଗରେ ଅଗ୍ରଣୀ ଭୂମିକା ରହିଥିବାରୁ ସେମାନେ ଏହି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଥିବା ଆବଶ୍ୟକ ବୋଲି ଜେନେରାଲ ରାଓ୍ୱତ କହିଛନ୍ତି

ଦେଶରେ କୋଭିଡ ନାଇଷ୍ଟିନ୍ ବ୍ୟାପିବା ଦିନଠାରୁ ଆଜିପର୍ଯ୍ୟନ୍ତ ଗୋଟିଏ ଦିନରେ ଏହା ସର୍ବାଧିକ

ଏହି ଅବସରରେ ଉଦ୍ବୋଧନ କରି ଶ୍ରୀ ଶାହା କହିଛନ୍ତି ଭାରତୀୟ ସ୍ୱାଧୀନତା ଆନ୍ଦୋଳନକୁ କାୟ ମନ ବାକ୍ୟରେ ସମ୍ପୂର୍ଣ୍ଣ କରାଇବାରେ ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସ୍ୱର୍ଗତ ତିଲକଙ୍କ ସ୍କୋଗାନ 'ସ୍ୱରାଜ ହେଉଛି ମୋ ଜନ୍ମଗତ ଅଧିକାର ଏବଂ ମୁଁ ଏହାକୁ ହାସଲ କରିବି' ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ସ୍ୱର୍ଷ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସମୟରେ ଏହି ସ୍ଲୋଗାନ ଦେବା ଆମକୁ ସାମାନ୍ୟ ଲାଗିପାରେ କିନ୍ତୁ ଊନ୍ନବିଂଶ ଶତାବ୍ଦୀରେ ଏହି ଉକ୍ତି ଉଚ୍ଚାରଣ ପାଇଁ ଖୁବ୍ ଅକ୍ଷ ଲୋକ ସାହସ କରିପାରୁଥିଲେ ଏବଂ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବଳି ଦେବାକୁ ପ୍ରି ଅପ୍ରେଞ୍ଚ ଦେଇନଥିଲେ ଭାରତୀୟ ସଂସ୍କୃତି ଓ ଭାରତୀୟ ପରମ୍ପରା ଏବଂ ଭାରତକୁ ଏକ ରାଷ୍ଟ୍ର ଭାବେ ପରିକବ୍ଧନା କରିବାକୁ ନେଇ ତିଲକଙ୍କର ଯେଉଁ ବିଚାରଧାରା ରହିଥିଲା ତାହା ଏବେବି ପ୍ରାସଙ୍ଗିକତା ରଖିଛି ବୋଲି ଶ୍ରୀ ଶାହା କହିଛନ୍ତି ଯୁବସମାଜକୁ ଆହ୍ୱାନ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯଦି କଣେ ଭାରତର ଗୌରବମୟ କ୍ରତିହାସ ଭାରତୀୟ ସଂସ୍କୃତିକୁ କାଣିବା ପାଇଁ ଇଚ୍ଛାପ୍ରକାଶ କରେ ତେବେ ବାଲ୍ ଗଙ୍ଗାଧର ତିଲକଙ୍କ ବିଚାରାଧାରାକୁ ବୁଝିବାକୁ ପଡ଼ିବ

ହକି ଅଲମ୍ପିକ୍ସ ଟୋକିଓ ଅଲମ୍ପିକ୍୍ୱରେ ଯୋଗଦେବାକୁ ଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ର ସଦସ୍ୟମାନେ ଆସନ୍ତା ମଙ୍ଗଳବାରଠାରୁ ବେଙ୍ଗାଲୁରସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ନ୍ୟାସନାଲ ସେଣ୍ଟର ଅଫ୍ ଏକ୍କଲେନ୍ନଠାରେ ଆରମ୍ଭ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ବେଙ୍ଗାଲୁରରେ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ଆନୁଷ୍ଠାନିକ ଅନୁମତି ମିଳିବା ପରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି